ରାକ୍ୟର ବିଭିନ୍ନ ସ୍ଚାନରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଓ ଏକତାର ଦୌଡ କାର୍ଯ୍ୟକ୍ରମ ସମ୍ପର୍କରେ ଖବର ଆମର ହସ୍ତଗତ ହେବାରେ ଲାଗିଛି

ଓଡିଶାର ଜନ୍କିତ ଗିରିଶ ଚନ୍ଦ୍ର ମୁର୍ମୁ ଜାମ୍ଗୁ କାଶ୍ଗୀରର ଉପରାଜ୍ୟପାଳ ଭାବେ ଆକି ଶପଥ ନେଇଛନ୍ତି

ସେହିପରି ରାଧାକ୍ରିଷନ ମାଥୁର ଲଦାଖର ଉପରାଜ୍ୟପାଳ ଭାବେ ଆକି ଶପଥ ଗ୍ରହଣ କରିଛନ୍ତି

ମନ୍ତୀ ମାଲକାନଗିରି କିଲ୍ଲୁ ଗସ୍ତ କରି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି

ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ତେଶୁ ଘଟଶାର ସିବିଆଇ ତଦନ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି

ପୁରୁଷ ଦଳ ରୁଷିଆ ବିପକ୍ଷରେ ଖେଳୁଥିବାବେଳେ ମହିଳାଦଳ ଆମେରିକା ବିପକ୍ଷରେ ଖେଳିବ

ଏଥପାଇଁ ଉଭୟ ଦଳ ଭୁବନେଶ୍ୱରରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି